ପ୍ରତି ବିଦ୍ୟାର୍ଥୀଙ୍କ ଇଣ୍ଟିମେସନ୍ ଲେଟର୍ରେ ସେମାନେ କତେବେଳେ ଶିକ୍ଷାନୁଷ୍ଠାନ ଆସିବେ ତା'ର ସମୟ ଉଲ୍ଲେଖ ରହିବ ଦିଆଯାଇଥିବା ସମୟରେ ହି ବିଦ୍ୟାର୍ଥୀ ଆସି ନାମ ଲେଖାଇବେ

ବିଦ୍ୟାର୍ଥୀଙ୍କୁ ପୂଥକ ଭାବେ ନାମଲେଖାପାଇଁ ସମୟ ଦିଆଯିବ

ଏଥପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନସିଂ ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଇଛି

ସଂଗ୍ରାମୀମାନଙ୍କର ଅମର ଆତ୍କାର ସଦ୍ଗତି ନିମନ୍ତେ ଟୁରି ନଦୀଠାରେ ତିଳତର୍ପଣ କରାଯାଇଛି